ପିଏମ୍ କରୋନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଭୂତାଣୁ ସଂକ୍ରମଣ ଜନିତ ପରିସ୍ଥିତି ଓ ଏହାର ନିୟନ୍ତ୍ରଣ ପାଇଁ ବିଭିନ୍ନ ମନ୍ତ୍ରଣାଳୟ ଦ୍ୱାରା ନିଆଯାଇଥିବା ପଦକ୍ଷେପଗୁଡ଼ିକର ଆଜି ସମୀକ୍ଷା କରିଛନ୍ତି ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଓ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଏବଂ ଅନ୍ୟମାନେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ଏ ପର୍ଯ୍ୟନ୍ତ ଏ ଦିଗରେ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକର ପ୍ରଶଂସା କରିଛନ୍ତି ସେ କହିଛନ୍ତି ଭାରତ ପରିସ୍ଥିତିକୁ ଧ୍ୟାନରେ ରଖି ଏହାର ମୁକାବିଲା ପାଇଁ ନିଜକୁ ପ୍ରସ୍ତୁତ ରଖିବାକୁ ପଡ଼ିବ ଶ୍ରୀ ମୋଦୀ କହିଛନ୍ତି ସମସ୍ତ ବିଭାଗଗୁଡ଼ିକୁ ପରସ୍କର ସହ ସମନ୍ୟ ରକ୍ଷା କରି କାର୍ଯ୍ୟ କରିବାକୁ ହେବ ଓ ଭୂତାଣୁ ସଂକ୍ରାନ୍ତରେ ସଚେତନତା ସୂଷ୍ଟି ଓ ଏହାକୁ ରୋକିବା ପାଇଁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ କରୋନା ଭୂତାଶୁକୁ ନିୟନ୍ତ୍ରଣ କରିବା ପାଇଁ ସଂକ୍ରମଣ ବ୍ୟାପିଥିବା ଦେଶମାନେ ଯେଉଁସବୁ ପଦକ୍ଷେପ ଗ୍ରହଣ କରୁଛନ୍ତି ସେଗୁଡ଼ିକୁ ଭଲ ଭାବେ ହୃଦୟଙ୍ଗମ କରି ତାହାକୁ ଦେଶରେ ଲାଗୁ କରିବାକୁ ସେ କର୍ମକର୍ତ୍ତାମାନଙ୍କୁ କହିଛନ୍ତି ସେ କହିଛନ୍ତି ଲୋକମାନଙ୍କୁ ଯେତେଦ୍ୱର ସମ୍ଭବ ବହୁ ସଂଖ୍ୟାରେ ଏକତ୍ରିତ ନ ହେବା ଓ ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ କ'ଣ କରାଯିବା ଉଚିତ୍ ଓ ଅନୁଚିତ୍ ସେ ସଂକ୍ରାନ୍ତରେ ଅବଗତ କରାଇବା ଅତ୍ୟନ୍ତ ଅପରିହାର୍ଯ୍ୟ ଭୂତାଣୁ ସଂକ୍ରମଣ ବ୍ୟାପିବା କ୍ଷେତ୍ରରେ ଲୋକମାନଙ୍କୁ ପୃଥକ ଭାବେ ରଖି ଯାଞ୍ଚ କରିବା ପାଇଁ ଯଥଷ୍ଟ ସ୍ଥାନ ନିରୁପରଣ ଓ ଚିହ୍ନଟ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ଇରାନ୍ରୁ ଯେତେଶୀଘ୍ର ସମ୍ଭବ ଦେଶର ନାଗରିକମାନଙ୍କୁ ଖାଲି କରି ଆଣିବା ପାଇଁ ସରକାରୀ କର୍ମକର୍ତ୍ତାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଠିକ୍ ସମୟରେ ଚିକିତ୍ସା ଯୋଗାଇବା ଲାଗି ରାଜ୍ୟଗୁଡ଼ିକ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା ପ୍ରତି ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍କର ହର୍ଷବର୍ଦ୍ଧନ ଗୁରୁତ୍ୱାରୋପ କରିଛନ୍ତି ବୈଠକ ସମୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ସାମ୍ପ୍ରତିକ ପରିସ୍ଥିତି ଓ ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ଅନ୍ୟାନ୍ୟ ମନ୍ତ୍ରଣାଳୟ ଦ୍ୱାରା କରାଯାଇଥିବା ପ୍ରସ୍ତୁତି ଉପରେ ରିପୋର୍ଟ ଦାଖଲ କରିଥିଲେ ଔଷଧ ଉତ୍ପାଦନ ବିଭାଗ ସଚିବ ପର୍ଯ୍ୟାପ୍ତ ପରିମାଣର ଔଷଧପତ୍ର ମହଜୁଦ୍ଦ ଥିବା ବିଷୟରେ ସ୍ନଚନା ଦେଇଛନ୍ତି ବିମାନବନ୍ଦର ବନ୍ଦର ଓ ସ୍ଥଳସୀମାଗୁଡ଼ିକରେ ଲୋକମାନଙ୍କର ଚଳପ୍ରଚଳ ଉପରେ ନିରନ୍ତର ନଜର ରଖାଯିବା ଓ ପୂଥକ ଚିକିହା ପାଇଁ ଶଯ୍ୟାର ବ୍ୟବସ୍ଥା କରିବା ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି ପିଏମ୍ କନୌଷଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡ଼ିଓ କନ୍ଫରେନ୍ଦିଂ ମାଧ୍ୟମରେ ଦେଶର ଜନୌଷଧି କେନ୍ଦ୍ରଗୁଡ଼ିକର ମାଲିକ ଓ ହିତାଧିକାରୀମାନଙ୍କ ସହ ବାର୍ଭାଳାପ କରିଛନ୍ତି ଆଜି ଜନୌଷଧି ଦିବସ ଅବସରରେ ଶ୍ରୀ ମୋଦି କହିଛନ୍ତି ଏହି ଯୋଜନା ଗରିବ ଲୋକମାନଙ୍କୁ ଶସ୍ତା ମୂଲ୍ୟରେ ଔଷଧପତ୍ର ଯୋଗାଇ ସେମାନଙ୍କର ସୁସ୍ଥ ଜୀବନ ଯାପନପାଇଁ ରାସ୍ତା ଉନ୍କକ୍ତ କରିଛି

ଶ୍ରୀ ମୋଦି କହିଛନ୍ତି ଏହି କେନ୍ଦ୍ରଗୁଡ଼ିକରୁ ମିଳୁଥିବା ଔଷଧପତ୍ରଗୁଡ଼ିକ ଉତ୍ତମ ମାନର ଓ ସମ୍ପର୍ଭ ନିରାପଦ ବୋଲି ବହୁ ପରୀକ୍ଷାରୁ ଜଣାପଡ଼ିଛି ସେ କହିଛନ୍ତି ସରକାର ଦେଶର ପ୍ରତ୍ୟେକ ନାଗରିକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ ଶସ୍ତାରେ ଚିକିତ୍ସା ଯୋଗାଇବା ପାଇଁ ଧାର୍ଯ୍ୟ ଲକ୍ଷ୍ୟପଥରେ ଥିବା ବାଧାବିଘ୍ନଗୁଡ଼ିକୁ ଚିହ୍ନଟ କରିବା ସକାଶେ ତାଙ୍କ ସରକାରଙ୍କ ପ୍ରତିଶ୍ରତିବଦ୍ଧତାକୁ ଦୋହରାଇ ଶ୍ରୀ ମୋଦି କହିଛନ୍ତି ଉତ୍ତମ ହସ୍କିଟାଲ୍ ଓ ଡାକ୍ତର ଯୋଗାଇବାକୁ ସରକାର ଅଗ୍ରାଧିକାର ଦେଇଆସୁଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ସରକାରୀ ଡାକ୍ତରଖାନା ଓ ସେଗୁଡ଼ିକରେ କାର୍ଯ୍ୟରତ ଡାକ୍ତରମାନଙ୍କୁ ପ୍ରଜାତି ଔଷଧ ସୁପାରିସ କରିବାପାଇଁ ପରାମର୍ଶ ଦିଆଯାଇଛି ଏହାଦ୍ୱାରା ଦେଶର ପ୍ରତ୍ୟେକ ନାଗରିକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ନିଣ୍ଚିତ କରାଯାଇପାରିବ କରୋନା ଭୂତାଣୁ ସଂକ୍ରମଣ ବିଷୟରେ ସେ କହିଛନ୍ତି ଏହାକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ ଓ ଭୂତାଣୁ ସଂକ୍ରମଣ ବିଷୟରେ ପ୍ରଚାରିତ ହୋଇଥିବା ଗୁଜବରେ ବିଶ୍ୱାସ ନ କରିବାକୁ ସେ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି ଶ୍ରୀ ମୋଦି କହିଛନ୍ତି ଭୂତାଣୁ ସଂକ୍ରମଣ ରୋକିବାପାଇଁ ଆମକୁ ଭାରତର ପାରମ୍ପରିକ ଅଭିନନ୍ଦନ ଶୈଳୀ ନମସ୍ତେକୁ ଗ୍ରହଣ କରିବାକୁ ପଡ଼ିବ କ୍ୱର କିୟା କାଶ ଭଳି ଲକ୍ଷଣ ଦେଖାଯିବା ସ୍ଥୁଳେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ମଧ୍ୟ ସେ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି ଶ୍ରୀ ମୋଦୀ ବାରାଣସୀ ପୁଲୱାମା ଡେରାଡୁନ୍ ମୁକ୍କାଫରପୁର କୋଏମ୍ଘାଟୁର ପୁଣେ ଓ ଗୌହାଟୀର କନଔଷଧୀ କେନ୍ଦ୍ରଗୁଡ଼ିକର ହିତାଧିକାରୀମାନଙ୍କ ସହ ବାର୍ତ୍ତାଳାପ କରିଛନ୍ତି ପ୍ରଧାନମନ୍ତ୍ରୀଙ୍କର ଏହି ପଦକ୍ଷେପ ପାଇଁ ହିତାଧିକାରୀମାନେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି

ଏହି ଯୋଜନା ଆତ୍ମନିଯ୍ରକ୍ତିର ଏକ ଉତ୍ସ ହୋଇପାରିଥିବା ବେଳେ ଏହା ଲୋକମାନଙ୍କୁ ନିୟମତ ତଥା ସ୍ଥାୟୀ ରୋଜଗାର ଦେବାରେ ସାହାଯ୍ୟ କରୁଛି ଶସ୍ତାରେ ଉତ୍ତମମାନର ଔଷଧ ଦେଶର ଗରିବ ଓ ଅବହେଳିତ ବର୍ଗର ଲୋକମାନଙ୍କ ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଜନଔଷଧୀ ପରିଯୋଜନାର ଆରମ୍ଭ କରାଯାଇଥିଲା ଜାବଡେକର ଜନଔଷଧୀ ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି ଜନଔଷଧୀ କେନ୍ଦ୍ରଗୁଡ଼ିକ ଶସ୍ତାରେ ଉତ୍ତମାନର ଔଷଧ ଯୋଗାଉଥିବାର୍ ଦେଶର ଗରିବ ଓ ଅବହେଳିତ ଲୋକମାନେ ଏହାଦ୍ୱାରା ଯଥେଷ୍ଟ ଉପକୃତ ହେଉଛନ୍ତି ପୁଣେ ସ୍ଥିତ ସାସୁନ ଜେନେରାଲ୍ ହସ୍କିଟାଲରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧୀକେନ୍ଦ୍ରକୁ ଗସ୍ତ କରି ଶ୍ରୀ ଜାବଡେକର ଏହା କହିଛନ୍ତି ସେ କହିଛନ୍ତି ସରକାର ଖୁବ୍ ଶୀଘ୍ର ଶ୍ରମିକମାନଙ୍କ ପାଇଁ ଗୋଷ୍ଠୀ ବିମା ଯୋଜନା ଆଣିବେ ଏସ୍ବିଆଇ ଚେୟାର୍ମ୍ୟାନ୍ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଚେୟାର୍ମ୍ୟାନ୍ ରଜନୀଶ୍ କୁମାର କହିଛନ୍ତି ସଙ୍କଟର ସମ୍ମୁଖୀନ ହୋଇଥିବା ୟେସ୍ ବ୍ୟାଙ୍କ୍ର ପୁନର୍ଗଠନପାଇଁ ଏକ ଚିଠା ଯୋଜନା ଏସ୍ବିଆଇକୁ ଦିଆଯାଇଛି ମୁମ୍ବାଇରେ ଆଜି ଏକ ସାମ୍ଭାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଷ୍ଟେଟ୍ ବ୍ୟାଙ୍କ୍ର ଆଇନଗତ ଓ ପୁଞ୍ଜିନିବେଶ କାର୍ଯ୍ୟର ଦେଖାଶୁଣା କରୁଥିବା ଟିମ୍ଗୁଡ଼ିକ ଏହି ଯୋଜନାକୁ ବିଶ୍ଳେଷଣ କରୁଛନ୍ତି

ଶ୍ରୀ କୁମାର ପୁଣି କହିଛନ୍ତି ପୁଞ୍ଜିନିବେଶକାରୀମାନଙ୍କ କ୍ଷେତ୍ରରେ କିଛିଟା ଅସୁବିଧା ଦେଖାଦେଇପାରେ କିନ୍ତୁ ସେମାନଙ୍କର ଅର୍ଥ ସମ୍ପର୍ଶ୍ଣ ସୁରକ୍ଷିତ ରହିଛି ଜୟଶଙ୍କର ଗ୍ଲୋବାଲ୍ ସମିଟ୍ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ଅର୍ଥନୈତିକ କୂଟନୀତି ଭାରତର ପଡ଼ୋଶୀ ଦେଶ ପ୍ରଥମେ ନୀତି ଆକ୍କଇଷ୍ଟ୍ ନୀତି ଓ ଆଫ୍ରିକା ନୀତିର ମ୍ମଳମନ୍ତ

ନ୍ତଆଦିଲ୍କୀରେ ଅନୁଷ୍ଠିତ ଇକୋନମିକ୍ ଟାଇମ୍ବ ଗ୍ଲୋବାଲ୍ ବିଜ୍ନେସ ସମିଟ୍ରେ ଉଦ୍ବୋଧନ ଦେଇ ମନ୍ତ୍ରୀ ଏହା କହିଛନ୍ତି ଶ୍ରୀ ଜୟଶଙ୍କର କହିଛନ୍ତି ସେହି ଦେଶଗୁଡ଼ିକୁ ଦିଆଯାଇଥିବା ରଣଗୁଡ଼ିକର ସାର୍ବଭୌମତ୍ୱ ଗ୍ୟାରେଣ୍ଟି ଥିବାରୁ ଭାରତୀୟ କମ୍ପାନୀମାନେ ଯେଉଁସବୁ ଦେଶଗୁଡ଼ିକର ବଜାରରେ ପ୍ରବେଶ କରିପାରୁ ନ ଥିଲେ ଏବେ ସେଗୁଡ଼ିକରେ କାରବାର କରିପାରୁଛନ୍ତି ମନ୍ତ୍ରୀ ପୁଣି କହିଛନ୍ତି ଏକ ତକାରାତ୍ମକ ଆଭିମ୍ରଖ୍ୟକ୍ତ ସ୍ରହାଇବା ଭଳି ନୀତି ପ୍ରଣୟନ କରାଯିବା ଉଚିତ୍ ଓ ଭାରତ ସରକାର ଏ ଦିଗରେ ସଠିକ୍ କାର୍ଯ୍ୟ କରିଛନ୍ତି ବୈଦେଶିକ ମନ୍ତ୍ରୀ କହିଛନ୍ତି ବର୍ତ୍ତମାନ ଭାରତୀୟ ଦୂତାବାସଗୁଡ଼ିକ ଭାରତୀୟ ବ୍ୟବସାୟକୁ ବିଭିନ୍ନ ପ୍ରକାରର ସାହାଯ୍ୟ ସମର୍ଥନ ଦେଇପାରୁଛନ୍ତି ଯାହା ପୂର୍ବରୁ କେବେ ସମ୍ଭବ ନ ଥିଲା ସେ କହିଛନ୍ତି ବାଶିଜ୍ୟର ସଫଳତା ସର୍ବଦା ବାଣିଜ୍ୟ କାରବାର ପରିମାଣକୁ ଭିତ୍ତି କରି ବିବେଚନା କରାଯିବା ଉଚିତ ରାଜନୈତିକ ନୀତିର ସଠିକତା ଅନୁସାରେ ଏହା ହେବା ଉଚିତ ନୁହେଁ ସେ ପୁଣି କହିଛନ୍ତି ବାଶିଜ୍ୟ ବୁଝାମଣାଗୁଡ଼ିକର ଫଳାଫଳ ଅନୁମାନିକ ନ ହୋଇ ସର୍ବଦା ଦୃଷ୍ଟିଗୋଚର ହେବା ଉଚିତ୍ ଓ ବାସ୍ତବିକ ହେବା ଆବଶ୍ୟକ

ଇରାନ୍ ସରକାରୀ ସମ୍ବାଦ ସରବରାହ ସଂସ୍ଥା କହିଛି କଞ୍ଚରଭେଟିବ୍ ଏମ୍ପି ଫତେମେହ ରହବାରଙ୍କର ଭୂତାଣୁ ସଂକ୍ରମଣରେ ପରଲୋକ ଘଟିଛି ସେ ରାଜଧାନୀ ତେହେରାନରୁ ଅକ୍ଷ କିଛିଦିନ ପୂର୍ବେ ପାର୍ଲମେଣ୍ଟକୁ ନିର୍ବାଚିତ ହୋଇଥିଲେ କରୋନା ଭୂତାଣୁରେ ପ୍ରାଣ ହରାଇବାରେ ସେ ହେଉଛନ୍ତି ଇରାନ୍ର ଦ୍ୱିତୀୟ ସାଂସଦ ଓ ସପ୍ତମ ରାଜନୈତିକ ନେତା

ଏହି ଅବସରରେ ଉଦ୍ବୋଧନ ଦେଇ ମନ୍ତ୍ରୀ କହିଛନ୍ତି ଏହା କେବଳ ଜାମ୍ମୁ କାଶ୍କୀର ପାଇଁ ଏକ ଗୌରବମୟ ମୁହୁର୍ଭ ନୁହେଁ ଏହା ସମଗ୍ର ବିଶ୍ୱ ପାଇଁ ଗୌରବ ଆଣିଦେବ ସେ କହିଛନ୍ତି ଏଭଳି କ୍ରୀଡ଼ା କାର୍ଯ୍ୟକ୍ରମଗୁଡ଼ିକର ପ୍ରତି ବର୍ଷ ଗୁଲମାର୍ଗଠାରେ ଅନୁଷ୍ଠିତ ହେବ ଆନ୍ତର୍ଜାତିକ ମାନକକୁ ଭିତ୍ତି କରି ଏକ ତାଲିମ ଏକାଡେମୀ ସ୍ଥାପନ କରାଯିବ ଯେଉଁଠି ଆନ୍ତର୍କାତିକ ସ୍ତରର କୋଚ୍ମାନେ କ୍ରୀଡ଼ାବିତ୍ମାନଙ୍କୁ ତାଲିମ ଦେବେ

ଫାଇନାଲ୍ରେ ପହଞ୍ଚିବା ପର୍ଯ୍ୟନ୍ତ ଭାରତୀୟ ମହିଳା ଟିମ୍ ଯଦିଓ ଅପରାଜିତ ରହିଛି ତେବେ ଗତଥରର ଚାମ୍ପିୟନ୍ ଅଷ୍ଟ୍ରେଲିଆକୁ ଭେଟୁଥିବାରୁ ଭାରତୀୟ ଟିମ୍ ଉପରେ ଯଥେଷ୍ଟ ଚାପ ରହିଛି